ବିଜେପି ପକ୍ଷରୁ ସନତ ଗଡତିଆଙ୍କ ପ୍ରାର୍ଥୀ କରାଯାଇଥିବାବେଳେ କଂଗ୍ରେସ ପକ୍ଷର୍ ଦିଲ୍ଲୀପ ପଣ୍ଢା ଏବଂ ବିଳୁ ଜନତା ଦଳ ପକ୍ଷରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ କରାଯିବ

ଏହି ପରିପ୍ରେକ୍ଷୀରେ ନୟାଗଡ଼ରେ ଏକ ସମାବେଶ ଜିଲା ସଭାପତି ସନ୍ୟାସି ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ସମାବେଶରେ ପୂର୍ବତନ ମନ୍ତୀ ସୁରମା ପାଢୀ ପୂର୍ବତନ ବିଧାୟକ ସିବ୍ବାର୍ଥ ଶେଖର ସିଂହପୂର୍ଣ୍ଣଚନ୍ଦ୍ର ନାୟକ ଇରାନୀ ରାୟ ପ୍ରମୁଖ ଯୋଗଦେଇଥିଲେ

ସେମାନଙ୍କ ବିରୁଦ୍ଧରେ ମାମଲା ମଧ୍ଧ ରୁଜୁ କରାଯାଇଛି

ଚୀନ୍ର ଝୋଜିଆନରେ ଚାଲିଥିବା ଆନ୍ତର୍କାତିୟ ପାରା ବ୍ୟାଡମିଙ୍କନ ପ୍ରତିଯୋଗିତାରେ ପ୍ରମୋଦ ଉଭୟ ସିଙ୍ଗଲ୍ ଓ ଡବଲୁ ବିଭାଗରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି